ଦେଶପାଇଁ ଅବଦାନ କ୍ଷେତ୍ରରେ ବିମାନ ବାହିନୀର ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି ଏହି ଅବସରରେ ଏକ ପ୍ୟାରେଡ୍ ଉହବରେ ଆୟୋଜନ କରାଯାଇଥିଲା ଏବଂ ବିମାନ ବାହିନୀ ତା'ର ଲଢୁଆ ବିମାନଗୁଡ଼ିକର ରଣକୌଶଳ ପ୍ରଦର୍ଶନ କରିଥିଲା

ସେ କହିଛନ୍ତି ଭାରତର ଆକାଶ ସୀମାକୁ ସୁରକ୍ଷିତ ରଖିବା ଏବଂ ପ୍ରାକୃତିକ ଦୂର୍ବିପାକ ସମୟରେ ଦେଶର ଲୋକମାନଙ୍କ ସହାୟତା ଯୋଗାଇବାରେ ବିମାନ ବାହିନୀ ମ୍ରଖ୍ୟ ଭୂମିକା ନିଭାଇ ଆସ୍ତ୍ରିଛି

ଭୋଟ ନିଆଯାଉଥିବା ଅଞ୍ଚଳରେ ରାଜ୍ୟ ସରକାର ଆଜି ଛୁଟି ଘୋଷଣା କରିଛନ୍ତି

ଏହି ପର୍ଯ୍ୟାୟରେ କାରଗିଲ ଓ ଲେହର ପୌର କମିଟିଗୁଡିକ ପାଇଁ ମଧ୍ୟ ଭୋଟଗ୍ରହଣ ନିଆଯାଉଛି ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ଇଭିଏମ ବ୍ୟବହାର କରାଯାଉଛି

ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ନିରାପତ୍ତା ସ୍ଥିତି ସମୀକ୍ଷା କରିଥିଲେ

ଜମ୍ମୁ ଡିଭିଜନ୍ରେ ଭୋଟଦାତାମାନଙ୍କର ଲମ୍ବାଧାଡ଼ି ଦେଖିବାକୁ ମିଳିଛି ପ୍ରଥମ ଥରପାଇଁ ଭୋଟ ଦେଉଥିବା ଭୋଟର୍ମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି

ତାଜ୍କିସ୍ଥାନ ରାଜଧାନୀ ଦୁସାନବେରେ ପ୍ରବାସୀ ଭାରତୀୟ ମାନଙ୍କୁ ଗତକାଲି ରାତିରେ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ କହିଛନ୍ତି ଭାରତ ଓ ତାଜ୍କିସ୍ଥାନ ମଧ୍ୟରେ ଯୁଗ ଯୁଗ ଧରି ସମ୍ପର୍କ ରହିଆସିଛି

ଦୂଇଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଓ ବ୍ୟବସାୟ ସମୂଦ୍ଧ କରିବାକୁ ସେ ପ୍ରବାସୀ ଭାରତୀୟମାନଙ୍କୁ ପରାମର୍ଶ ଦେଇଛନ୍ତି

ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଏବଂ ଦ୍ୱିପକ୍ଷୀୟ ରାଜିନାମାଗୁଡିକରେ ସାକ୍ଷର କରିବାର ଆଶା କରାଯାଉଛି ଏସ୍ସି ଏନ୍ଆର୍ସି ତ୍ରିପୁରାରେ ଅବୈଧ ଦେଶାନ୍ତର ଗମନକାରୀମାନଙ୍କୁ ଚିହ୍ନଟ କରିବାପାଇଁ ଜାତୀୟ ନାଗରିକ ପଞ୍ଜିକରଣକୁ କାର୍ଯ୍ୟକାରୀ କରିବା ସକାଶେ ଆଗତ ଏକ ଆବେଦନ ଉପରେ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜଷ୍ଟିସ୍ ଏସ୍କେ କୌଲ୍ ଏବଂ କେଏମ୍ ଯୋଶେଫ୍ଙ୍କ ଖଶ୍ଚପୀଠ ତ୍ରିପୁରା ପିପୁଲ୍ସ୍ ଫ୍ରଣ୍ଟ୍ ପକ୍ଷରୁ ଆଗତ ଏକ ଆବେଦନକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି

ରାଜନାଥ ଡେରାଡୁନ୍ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଆଜି ଡେରାଡୁନ୍ଠାରେ ପୁଞ୍ଜିନିବେଶକାରୀ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଏହି ସମ୍ମଳିନୀକୁ ଉଦ୍ଘାଟନ କରିଥିଲେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସ୍ଟଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବୀଶଙ୍କର ପ୍ରସାଦ କହିଛନ୍ତି ଉଦ୍ଧାମସିଂ ନଗର କିଲ୍ଲାର କାଶୀପୁରଠାରେ ଖୁବ୍ ଶୀଘ୍ର ଏକ ଇଲେକ୍ଟ୍ରୋନିକ୍ ସିଟି ସ୍ଥାପନ କରାଯିବ କାମଧନ୍ଦା ପାଇଁ ବାହାରକୁ ଯାଉଥିବା ଲୋକମାନଙ୍କୁ ନିଜ ଅଞ୍ଚଳରେ କାମଧନ୍ଦା ଯୋଗାଇ ଦେବା ଲକ୍ଷ୍ୟରେ ଗ୍ରାମାଞ୍ଚଳରେ ବିପିଓ କେନ୍ଦ୍ରମାନ ସ୍ଥାପନ କରିବାକୁ ସରକାରଙ୍କ ଯୋଜନା ଥିବା ସେ ଜଣାଇଛନ୍ତି

ଜାତିସଂଘର ବିଭିନ୍ନ ବ୍ୟବସ୍ଥାରେ ଭାରତର ଯୋଗଦାନକୁ ପ୍ରଶଂସା କରି ଶ୍ରୀମତୀ ଏସ୍ପିନୋସା କହିଛନ୍ତି ଜାତିସଂଘ ଶାନ୍ତିରକ୍ଷୀ ବାହିନୀରେ ଭାରତର ସବୁଠାରୁ ଅଧିକ ଯବାନ ରହିଛନ୍ତି ଏବଂ ଜାତିସଂଘର ଶ୍ରେଷ୍ଠ ପରିବେଶ ପୁରସ୍କାର ଚାମ୍ପିୟନ୍ସ୍ ଅଫ୍ ଦି ଆର୍ଥ ପୁରସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରାଯିବା ଅତି ଆନନ୍ଦର ବିଷୟ

ପିଏମ୍ଏଫ୍ବିୱାଇ କଭର୍ କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ ବନ୍ୟଜନ୍ତୁମାନଙ୍କଦ୍ୱାରା ଫସଲ ନଷ୍ଟ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ କ୍ଷତିପ୍ରରଣ ଦେବାକୁ ସରକାର ନିଷ୍କଭି ନେଇଛନ୍ତି

କୃଷିମନ୍ତ୍ରୀ ରାଧାମୋହନ ସିଂ କହିଛନ୍ତି ସରକାର ଉଦ୍ୟାନ ଓ ଫଳ ଚାଷକୁ ମଧ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ମଧ୍ୟରେ ପରୀକ୍ଷାମୂଳକ ଭାବେ ସାମିଲ କରିଛନ୍ତି ପାଣି ଜମିବା ଭୂସ୍କଳନ କୁଆପଥର ବୃଷ୍ଟି ଭଳି ସ୍ଥାନୀୟ ଦୁର୍ବିପାକଜନିତ କ୍ଷତି କେନ୍ଦ୍ରର ଫସଲ ବୀମା ଅଧୀନରେ ଆସୁ ନ ଥିଲେ ମଧ୍ୟ ନୂଆ ନିୟମରେ ଏଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି

ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଉତ୍ତର ପୂର୍ବାଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି ଓ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ସେହି ଅଞ୍ଚଳର ବିକାଶକୁ ଅଗ୍ରାଧିକାର ଦେଉଛନ୍ତି ସମ୍ମିଳନୀରେ ଆଲୋଚନାପାଇଁ ଥିବା ମହିଳା ସଶକ୍ତିକରଣ ଓ ବିଦ୍ରୋହାତ୍ମକ କାର୍ଯ୍ୟ ବିଷୟକୁ ଉଲ୍ଲେଖ କରି ସେ କହିଛନ୍ତି ମହିଳାମାନଙ୍କ ସମସ୍ୟାର ସମାଧାନ ବିନା କୌଣସି ବିତର୍କ ସଫଳ ହେବ ନାହିଁ ବିଦ୍ରୋହାତ୍ମକ କାର୍ଯ୍ୟ ଉପରେ ଉଦ୍ବେଗ ପ୍ରକାଶ କରି ସେ କହିଛନ୍ତି ଶାନ୍ତି ବିନା କୌଣସି ସାମାଜିକ ଅର୍ଥନୈତିକ ଯୋଜନା ସମ୍ଭବ ନୁହେଁ

ପାଣିପାଗ ବିଭାଗ କହିଛି ଏହି ଲଘୁଚାପ ଭୀଷଣ ଘୂର୍ଷିଝଡରେ ପରିବର୍ତ୍ତନ ହୋଇ ଓମାନ ଓ ୟେମେନ ଉପକୁଳ ଦେଇ ଗତିକରିବ

ଶ୍ରୀ ହଙ୍ଗ ଓ୍ବେୟି ଆଇନ ଲଘଂନ କରିଥିବା ବେଜିଂ ସନ୍ଦେହ କରିବା ପରେ ସେ ନିଖୋଜ ହୋଇଯାଇଥିଲେ ଇଷ୍ଟରପୋଲ ପକ୍ଷରୁ ଏ ବିବୃତ୍ତିରେ କୁହାଯାଇଛି ମେଙ୍ଗଙ୍କ ଇସଫା ତୁରନ୍ତ କାର୍ଯ୍ୟକାରୀ କରାଯାଇଛି ଏବଂ ଦକ୍ଷିଣ କୋରିଆର ବରିଷ୍ଠ ଉପସଭାପତି କିମ୍ ଜଙ୍ଗ୍ ୱାଙ୍ଗ୍ଙ୍କୁ ଅସ୍ଥାୟୀ ସଭାପତି ଦାୟିତ୍ୱ ଦିଆଯାଇଛି

ସେହିଦିନ ତାଙ୍କ ପତ୍ନୀ କହିଥିଲେ ମୋ ଫୋନକୁ ଅପେକ୍ଷା କର ବୋଲି ସେ ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ପଠାଇଥିଲେ

ଶ୍ରୀ ମେଙ୍ଗଙ୍କ ଜୀବନ ପ୍ରତି ବିପଦ ଥିବା ତାଙ୍କ ପତ୍ନୀ ଆଶଙ୍କା ପ୍ରକାଶ କରିଥିଲେ ବେଜିଂ ପକ୍ଷରୁ ଏକ ଧାଡିକିଆ ବିବୃତ୍ତିରେ କୁହାଯାଇଛି ଆଇନ ଆମାନ୍ୟ କରିଥିବା ସନ୍ଦେହରେ ଶ୍ରୀ ମେଙ୍ଗ୍ ଏବେ ତଦନ୍ତ ଅଧୀନରେ ଅଛନ୍ତି